ତେଣେ ଦେଶରେ ବର୍ତ୍ତମାନ ହୁ ହୁ ହୋଇ କୋଭିଡ୍ ସଂକ୍ରମଣଙ୍କ ସଂଖ୍ୟା ବୂଦ୍ଧି ପାଇବାରେ ଲାଗିଛି

ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ବହୁମାତ୍ରାରେ ବୃଦ୍ଧି ପାଇଛି ସେହି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ

ନିୟନ୍ତ୍ରଣ ଓ କଙ୍କେନ୍ମେଣ୍ଟ ପଦକ୍ଷେପ ବିଷୟ ସ୍ଥିର କରିବେ

ଆସନ୍ତା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟିକାକରଣ କାର୍ଯ୍ୟକ୍ରମ ସ୍ଥିତି ସଂକ୍ୱାନ୍ତରେ ଆଲୋଚନା କରିବେ

ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଜି ଆଇଏମ୍ଏ ପକ୍ଷରୁ ଲେଖାଯାଇଥିବା ଚିଠିରେ ସାର୍ବଜନୀନ ସ୍ଥାନ ଓ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ସ୍ଥାନରେ ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମ୍ବଳକ କରିବା ପାଇଁ ଅନୁରୋଧ କରାଯାଇଛି ନୂଆ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବିଷୟ ପ୍ରତି ଆଇଏମ୍ଏ ପକ୍ଷରୁ ଘୋର ଉଦ୍ବେଗ ପ୍ରକାଶ କରାଯାଇଛି ଏବଂ କୁହାଯାଇଛି ଅସାଧାରଣ ଉଦ୍ୟମ ଓ ସତର୍କତା ସତ୍ତ୍ୱେ କୋଭିଡ୍ର ଦ୍ୱିତୀୟ ଲହରି ଅତି ଭୟଙ୍କର ହେବା ଯନ୍ତ୍ରଣାଦାୟକ କୋଭିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଏକକ ପ୍ରମାଣଭିତ୍ତିକ ଉସ ହୋଇଥିବାରୁ ଗୋଷୀ ରୋଗ ପ୍ରତିରୋଧକ କ୍ଷେତ୍ରରେ ଅମୋଘ ଅସ୍ତ୍ର ଭାବେ କାମ କରିବ

ଡିଓପିଟି ପକ୍ଷରୁ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଟିକା ନେବାପରେ ମଧ୍ୟ ସମସ୍ତେ ମାସ୍କ୍ ପିନ୍ଧିବେ ହାତ ଧୋଇବେ ଓ ସାମାଜିକ ଦୂରତା ରକ୍ଷା କରିବେ

କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ରାତ୍ରି ବେଳା ଯାନବାହନ ଚଳାଚଳ କରିପାରିବ ଲୋକମାନେ ଟିକା ନେଇପାରିବେ କିନ୍ତୁ ସେମାନଙ୍କୁ ଇ ପାସ୍ର ଆବଶ୍ୟକତା ରହିଛି ରାସନ ଦୋକାନ ଫଳ ପନିପରିବା ଓ ମେଡିକାଲ୍ ଷ୍ଟୋର୍ ଗୁଡ଼ିକୁ ଇ ପାସ୍ ମିଳିବ ମୁଦ୍ରଣ ଓ ଇଲେକ୍ରୋନିକ୍ ଗଣମାଧ୍ୟମର କର୍ମଚାରୀମାନଙ୍କୁ ଇ ପାସ୍ ଜରିଆରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯିବ ବେସରକାରୀ ଡାକ୍ତର ନର୍ସ ଓ ଚିକିତ୍ସା ସହାୟକ କର୍ମଚାରୀମାନଙ୍କୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ନାହିଁ ବିମାନ ବନ୍ଦର ରେଳ ଷ୍ଟେସନ୍ ଓ ବସ୍ ଷ୍ଟେସନ୍କୁ ଯାଉଥିବା ଯାତ୍ରୀମାନଙ୍କୁ ଟିକେଟ୍ ଦେଖାଇଲେ ଛାଡ଼ିଦିଆଯିବ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଚିକିହା ପାଇଁ ଯିବାକୁ ମଧ୍ୟ ଛାଡ଼ିଦିଆଯିବ ବସ୍ ମେଟ୍ରୋ ଅଟୋ ଓ ଟ୍ୟାକ୍ନି ଗୁଡ଼ିକରେ ଅନୁମତି ପାଇଥିବା ବ୍ୟକ୍ତିମାନେ ଯିବା ଆସିବା କରିପାରିବେ ଆନ୍ତଃ ରାଜ୍ୟ ପରିବହନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଅନୁମତି ଦିଆଯିବ ଏଥିପାଇଁ ସ୍ପତନ୍ତ୍ର ଇ ପାସ୍ ଦିଆଯିବାର ଆବଶ୍ୟକତା ନାହିଁ ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗରେ ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହୋଇଛି କେରଳ ତାମିଲନାଡ଼ୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମଧ୍ୟ ଏକକ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଏବଂ କେରଳର ମଲାପୁରମ୍ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ସୁରୁଖୁରୁରେ ଶେଷ ହୋଇଛି

ଭୋଟ ଗ୍ରହଣ ପାଇଁ କଡ଼ାକଡ଼ି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭି ପାଟ୍ ଓ ଇଭିଏମ୍ ମେସିନ୍ ବ୍ୟବହାର କରାଯାଇଛି

ସେ କହିଛନ୍ତି କେତେବେଳେ କୁହାଯାଉଛି ଯେ ଲୋକମାନଙ୍କଠାରୁ ନାଗରିକତ୍ୱ ଅଧିକାର ଛଡ଼ାଇ ନିଆଯିବ ଏବଂ କେତେବେଳେ କୁହାଯାଉଛି କୁଷକମାନଙ୍କ କମି ଛଡ଼େଇ ନିଆଯିବ କିନ୍ତୁ ଏ ସବୁ ସମ୍ପୂର୍ଣ୍ଣ ମିଥ୍ୟା ଲୋକମାନଙ୍କ ପାଖକୁଯାଇ ସେମାନଙ୍କୁ ବୁଝାଇବା ଲାଗି ସେ ବିଜେପି କର୍ମୀମାନଙ୍କୁ ଆହ୍ପାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ଜାତୀୟ ସ୍ୱାର୍ଥ ରକ୍ଷା କରିବା ସଙ୍ଗେ ସଙ୍ଗେ ଆଞ୍ଚଳିକ ସ୍ତରରେ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ବଧ ପରିକର ରହିଛି

କଥାବାର୍ତ୍ତା ପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ଚଳିତ ବର୍ଷ ଶେଷ ଆଡ଼କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କର ବାର୍ଷିକ ସମ୍ମିଳନୀ ପାଇଁ ଭାରତ ଗସ୍ତ ସଂକ୍ରାନ୍ତରେ ବିଶେଷ ଭାବେ ଆଲୋଚନା ହୋଇଛି ଦ୍ୱିପକ୍ଷିୟ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ଦୁଇ ଦେଶ ମଧ୍ୟରେ ପରମାଣୁ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ ଦିନର ପୁରୁଣା ଭାଗିଦାରୀ ସମ୍ପର୍କ ରହିଛି ନୂଆ ନୂଆ ସୁଯୋଗକୁ ଖୋଜି ବାହାର କରିବା ପାଇଁ ଅର୍ଥନୈତିକ ସହଯୋଗ ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ ପରିବହନ କରିଡ଼ର ଏବଂ ଚେନ୍ନାଇ ଭ୍ଲାଡିଭୋସ୍କୋ ନୌ ପରିବହନ କରିଡ଼ର ସମେତ ଦୁଇ ଦେଶ ମଧ୍ୟରେ ସଂଯୋଗତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି ଆଫଗାନିସ୍ତାନରେ ବିକାଶ ଏବଂ ଆଫ୍ଗାନିସ୍ତାନରେ ଘଟୁଥିବା ଘଟଣାବଳୀ ଭାରତର ନିରାପତ୍ତା ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ପକାଉଥିବା କଥା ବୈଠକରେ ଦର୍ଶାଯାଇଛି ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ମେଡ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ରୁଷୀୟ ସାମରିକ ସରଞ୍ଜାମ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି ଚୀନ୍ ସହ ସାମରିକ ଚୁକ୍ତିରେ ସ୍ୱାକ୍ଷରିତ କରାଯିବ ନାହିଁ ବୋଲି ଶ୍ରୀ ଲାଭ୍ରଭ୍ କହିଚ୍ଛନ୍ତି

ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଗୁଡ଼ିକରେ ନୂଆ ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ନିଯୁକ୍ତ କରାଯାଇଛି

ଅଲ୍ଲୀ ରାଜା ରିଜ୍ବି ପବ୍ଲିକ୍ ଏକ୍କର ପ୍ରାଇଜ୍ ବିଭାଗର ନୂଆ ସଚିବ ଭାବେ ଏବଂ ଜତୀନ୍ଦ୍ର ନାଥ ସ୍ୱାଇଁଙ୍କୁ ମସ୍ୟପାଳନ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି ଅଞ୍ଚଳ ଭାବରା ଓ ଅନୀଲ କୁମାର ଝାଙ୍କୁ ମଧ୍ୟ ନୂଆ ନିଯୁକ୍ତି ମିଳିଛି

ଶ୍ରୀ ରେଡ୍ଜୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି

ଗତଥର ବିଜେତା ମୁମ୍ଭାଇ ଇଣ୍ଡିଆନ୍ନ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ

କୋଭିଡ୍ ନାଇଷ୍ଟିନ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ କଟକଣା ବ୍ୟବସ୍ଥା ଗ୍ରହଣ କରାଯାଇଛି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦଫା ମ୍ୟାଚ୍ ଗୁଡ଼ିକ ମୁମ୍ୟାଇର ୱାଙ୍ଗଡେ ଷ୍ଟାଡିୟମ୍ ଓ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଦର୍ଶକମାନେ ଖେଳ ଦେଖିପାରିବେ ନାହିଁ